ଆସନ୍ତାକାଲି ପବିତ୍ର କାର୍ତ୍ତିକ ପ୍ରର୍ଶ୍ଡମୀ

ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ରହିଛି

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୃହରେ ଉପସ୍ତାପନ କରିବ ବୋଲି ଆଜି ମୁଖ୍ୟ ବିରୋଧୀ ଦଳ ବିଜେପି ଗଶମାଧ୍ଧମକୁ କହିଛି

ସେହିଭଳି କଂଗ୍ରେସ ମଧ୍ଘ ତା'ର ରଶନୀତି ପ୍ରସ୍ତୁତ କରୁଥିବା ଜଶାପଡିଛି

ବର୍ଷକରୁ କମ୍ ବୟସର ଶିଶୁଙ୍କୁ ଏହି ରୋଗ ହେଉଥିବା ଜଶାପଡିଛି

ପାଗରେ ପରିବର୍ଉନ ଯୋଗୁଁ ଏପରି ରୋଗ ହେଉଥିବା ଡାକ୍ତର କହିଛନ୍ତି

ଇତିମଧ୍ଧରେ ଗୁରୁତର ଥିବା ଶିଶୁମାନଙ୍କୁ ମାଲକାନଗିରି ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଚିକିିିା କରାଯାଇଛି

ମହାନଦୀର ଗଡଗଡିଆ ଘାଟ ଉଭୟ ପଡିଆରେ ଏହି ଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି ସାମୁଦ୍ରିକ ଝଡ ବୁଲବୁଲ ପାଇଁ ଏଥର ଯାତ୍ରା ପସ୍ତୁତିରେ ସାମାନ୍ୟ ବିଳମ୍ୟ ହୋଇଥିଲେ ହେଁ ପଡ଼ିଆରେ ଷ୍ଟଲ ନିର୍ମାଣ ଓ ବିଭିନ୍ଦ କାର୍ଯ୍ୟ ଆଗେଇ ଚାଲିଛି